ଶ୍ରୀ ମୋଦି ଆକି 'ଟ୍ରାନ୍ନଫର୍ମିଂ ଅର୍ବାନ୍ ଲାଣ୍ଡସ୍କେପ୍' ଉହବରେ ଯୋଗଦେବେ

ଏହି ଅବସରରେ ଆୟୋକିତ ସମାବେଶକୁ ଶ୍ରୀ ମୋଦି ଉଦ୍ବୋଧନ ଦେବା ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଆସିବେ

ଅକ୍ଷୟଶକ୍ତି ଭିଭିଭୂମି ଶକ୍ତି ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏହି ପୁଞ୍ଜି ନିବେଶ କରାଯିବ ଶ୍ରୀ ମୋଦିଙ୍କର ଏହି ଗସ୍ତ ପାଇଁ ଲକ୍ଷ୍ମୌ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଗତକାଲି ଉଦଯାପିତ ଏହି ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ଚୀନ୍ ରୁଷ ଆର୍ଜେଷ୍ଟିନା ଏବଂ ଆଙ୍ଗୋଲା ଦେଶର ନେତୃବୃନ୍ଦଙ୍କ ସହ ବିଭିନ୍ନ କ୍ଷେତ୍ରରେ ବହୁ ଦ୍ୱିପାକ୍ଷୀୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ପୂର୍ବରୁ ପ୍ରଧାନମନ୍ତ୍ରୀ ରୁୱାଶ୍ଡା ଏବଂ ଉଗାଶ୍ଡା ଗସ୍ତ କରିଥିଳେ ଏହି ଗସ୍ତ ସମୟରେ ଆଫ୍ରିକୀୟ ଦେଶଗୁଡ଼ିକରେ ଭାରତ ତା'ର ଆଉଟ୍ରିଚ୍ ପଲିସି ପହଞ୍ଚାଇବାରେ ସମର୍ଥ ହୋଇଛି ଉଗାଣ୍ଡାରେ ରହଣି କାଳରେ ଶ୍ରୀ ମୋଦି ସେ ଦେଶର ସଂସଦରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧିତ କରିଥିଲେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ସେ ରୁୱାଣ୍ଡା ଗସ୍ତ କରିଥିଲେ

ଏହା ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ ମାଧ୍ୟମରେ ପ୍ରସାରଣ କରାଯିବ ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଏବଂ ଦୂରଦର୍ଶନର ୟୁଟୁବ୍ ଚ୍ୟାନେଲ୍ରେ ପ୍ରସାରିତ ହେବ

ଆକାଶବାଣୀ ହିନ୍ଦୀ ଭାଷାରେ ଏହାର ପ୍ରସାରଣ କରିବା ପରେ ପରେ ତା'ର ସମସ୍ତ ଆଞ୍ଚଳିକ କେନ୍ଦ୍ରରେ ଏହା ପ୍ରସାରଣ ହେବ

ମହା ଅଲ୍ପାର୍ଟି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ମରାଠା ଆରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆକି ମୁମ୍ଭାଇଠାରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଏହି ସଂପ୍ରଦାୟ ସରକାରୀ ଚାକିରିରେ ଆରକ୍ଷଣ ଦାବି କରୁଛି ଗତ ବୁଧବାର ଦିନ ଅନୁଷ୍ଠିତ ବନ୍ଦ ପରେ ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ବିକ୍ଷୋଭ ହିଂସାର ରୂପ ନେଇଥିଲା ବିଜେପି ରାଜ୍ୟ ସଭାପତି ରାଓ ସାହେବ ଦାନ୍ଭେ କହିଛନ୍ତି ରାଜ୍ୟ ସରକାର ଏହି ସଂପ୍ରଦାୟକୁ ଆରକ୍ଷଣ ପ୍ରଦାନ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ସେଥିପାଇଁ ଏକ ଅଧ୍ୟାଦେଶ ମଧ୍ୟ ଜାରି କରାଯାଇଥିଲା ତେବେ କୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ବୋଲି ସେ କହିଛନ୍ତି ବିରୋଧୀଦଳର ସମାଲୋଚନା କରି ଶ୍ରୀ ଦାନ୍ଭେ କହିଛନ୍ତି କଂଗ୍ରେସ ଏବଂ ଏନ୍ସିପି ବର୍ଷବର୍ଷ ଧରି ଏହି ପ୍ରସଙ୍ଗ ଉପରେ ଟାଳଟୁଳ ନୀତି ଅବଲମ୍ଘନ କରି ଆସିଥିବାବେଳେ ବର୍ତ୍ତମାନର ସରକାର ମରାଠାମାନଙ୍କୁ ଆରକ୍ଷଣ ପ୍ରଦାନ ଦିଗରେ ପଦକ୍ଷେପ ନେଇଛନ୍ତି ଏସ୍ସି ଓଆର୍ଓପି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଚନ୍ତି ଯେ ପୂର୍ବତନ ସେନା କର୍ମଚାରୀମାନଙ୍କ ପାଇଁ ୱାନ୍ ର୍ୟାଙ୍କ୍ ୱାନ୍ ପେନ୍ସନ୍ ନିୟମ ଲାଗୁ କରିବାକୁ ସରକାର ଏକ ନୀତିଗତ ନିଷ୍ପଭି ନେଇଛନ୍ତି

ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ଆଗରେ କେନ୍ଦ୍ର ସରକାରଙ୍କ ତରଫରୁ ହାଜିର ହୋଇ ଅତିରିକ୍ତ ସଲିସିଟର ଜେନେରାଲ୍ ମନିନ୍ଦର ସିଂ କହିଛନ୍ତି ଆର୍ଥିକ ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ଏକ ନିଷ୍ପଭି ନେଇଛନ୍ତି ଏବଂ ଏଥିରେ ବିଚାର ବିଭାଗ ଦ୍ୱାରା ଏହାର ସମୀକ୍ଷା ହେବା ଉଚିତ ନୁହେଁ

ନୁପୋର୍ଟ କଂଗ୍ରେସ ଦେଶବ୍ୟାପି ଚାଲିଥିବା ଏହାର ଆନ୍ଦୋଳନକ୍ ପ୍ରତ୍ୟାହାର କରିନେଇଛି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଛି ସଡ଼କ ପରିବହନ ଏବଂ ରାଜପଥ ସଚିବ ୟୁଦ୍ଧବୀର ସିଂ ମଲିକ୍ କହିଛନ୍ତି ଅର୍ଥନୀତିକୁ ସୁଗମ କରିବା ଦିଗରେ ଟ୍ରକ୍ ମାଲିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଯଥାଶୀଘ୍ର ସେମାନଙ୍କର ସମସ୍ୟାର ସମାଧାନ ପାଇଁ ମନ୍ତ୍ରଶାଳୟ ପ୍ରୟାସ କରିବ

ନାଗପୁରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ଗଡ଼କରୀ ପରିବହନ ସଂଘଗୁଡ଼ିକୁ ଆଶ୍ୱସ୍ତ କରି କହିଛନ୍ତି ସରକାର ସେମାନଙ୍କର ଦାବି ଉପରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ ଏସ୍ସି ମଣିପୁର ସେନା ଆସାମ ରାଇଫଲ୍ ଏବଂ ମଣିପୁର ପୁଲିସ୍ ଦ୍ୱାରା ସଂଗଠିତ କଥିତ ଅତିରିକ୍ତ ନ୍ୟାୟିକ ହତ୍ୟା ଏବଂ ମିଥ୍ୟା ଏନ୍କାଉଣ୍ଟର ମାମଲାଗୁଡ଼ିକର ତଦନ୍ତରେ ବିଳମ୍ଘ ପାଇଁ ସୁପ୍ରିମକୋର୍ଟ ସିବିଆଇର ସ୍ପତନ୍ତ୍ର ତଦନ୍ତ ଦଳର ଭର୍ସନା କରିଛନ୍ତି ଏପର୍ଯ୍ୟନ୍ତ ତଦନ୍ତର ଅଗ୍ରଗତି ଉପରେ ଅସନ୍ତୋଷ ପ୍ରକାଶ କରି କୋର୍ଟ ଆସନ୍ତା ସୋମବାର ଦିନ ବ୍ୟକ୍ତିଗତ ଭାବେ ହାଜର ହେବା ବାଇଁ ସିବିଆଇ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ଗତକାଲି କହିଛନ୍ତି କିଭଳି ପଦକ୍ଷେପ ନିଆଗଲେ ଏହି ମାମଲାଗୁଡ଼ିକର ଯଥାଶୀଘ୍ର ତଦନ୍ତ ଶେଷ ହୋଇ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇପାରିବ ତାହା କୋର୍ଟ ଜାଣିବାକୁ ଚାହାନ୍ତି

ପିଟର ସରିଜ୍ବର୍ଗ ହାଇକୋର୍ଟର ବିଚାରପତି ଜାବୁଲିସେନି ମାଡୋଣ୍ଟୋ କହିଛନ୍ତି ବିଚାର ପ୍ରକ୍ରିୟା ଉପରେ ଏକ ସ୍ଥାୟୀ ରହିତାଦେଶ ଆବେଦନ ପ୍ରସ୍ତୁତି ପାଇଁ ଅଭିଯୁକ୍ତ ପକ୍ଷକୁ ପର୍ଯ୍ୟାପ୍ତ ସମୟ ଆବଶ୍ୟକ ରହିଛି

କରୁଣାନିଧି ହସ୍କିଟାଲ୍ ଡିଏମ୍କେ ସଭାପତି ଏମ୍ କରୁଣାନିଧି ମୃତ୍ରାଶୟ ଜନିତ ସଂକ୍ରମଣ ଯୋଗୁଁ କ୍ୱରରେ ପୀଡ଼ିତ ହୋଇ ଚିକିହାଧୀନ ଥିବାବେଳେ ଗତକାଲି ବିଳୟିତ ରାତିରେ ଚେନ୍ନାଇର କାବେରୀ ହସ୍କିଟାଲ୍ରେ ଭର୍ତ୍ତି ହୋଇଛନ୍ତି

ଲୁନାର୍ ଏକ୍ଲିପ୍ସ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ମହାକାଶ ଗବେଷକମାନେ ଚଳିତ ଶତାବ୍ଦୀର ସବୁଠାରୁ ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣକୁ ଗତ ରାତିରେ ଅବଲୋକନ କରିଛନ୍ତି

ଏହା ଇଉରୋପ ପଣ୍ଟିମ ଏସିଆ ଆଫ୍ରିକା ଅଷ୍ଟ୍ରେଲିଆ ସମେତ ଏସିଆ ଏବଂ ଦକ୍ଷିଣ ଆମେରିକାର ବହୁ ଭାଗରେ ଦୃଶ୍ୟମାନ ହୋଇଥିଲା ଭାରତର ବିଭିନ୍ନ ପ୍ରାନ୍ତରେ ଆକାଶ ମେଘୁଆ ଥିବା ସତ୍ତ୍ୱେ ଏହାକୁ ଦେଖି ହୋଇଥିଲା

ଏହି ଦୂଇଜଣ ଭାରତୀୟ ତାରକା ଖେଳାଳି ପର୍ୱରକୁ ପ୍ରଥମଥର ପାଇଁ କୌଣସି ଆନ୍ତର୍ଜାତିକ ମ୍ୟାଚ୍ରେ ଭେଟିବେ